ଯେଉଁସବୁ କ୍ଷେତ୍ରରେ ଗରିବ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି ସେହିସବୁ କ୍ଷେତ୍ରରେ ସେମାନଙ୍କ ପାଇଁ ସରକାର ନୂଆ ନୂଆ ଯୋଜନାମାନ ପ୍ରଣୟନ କରିଛନ୍ତି

ଶ୍ରୀ ମୋଦୀ ଆକି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗରିବ ଲୋକମାନେ ସେମାନଙ୍କର କାର୍ଯ୍ୟ ଯେଭଳି ପୁନର୍ବାର ଆରମ୍ଭ କରିପାରିବେ ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ଏଥିପାଇଁ ସେମାନଙ୍କୁ ସହଜରେ ପାଣ୍ଠି ଯୋଗାଇ ଦିଆଯାଉଛି ଲକ୍ଷ ଲକ୍ଷ ବୁଲାବିକାଳି ଯୋଜନାରୁ ଉପକୃତ ହୋଇଛନ୍ତି ସ୍ୱନିଧି ଯୋଜନା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଏହି ଯୋଜନାରେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁଧ ଛାଡ଼ କରାଯାଉଛି

ବୁଲାବିକାଳିମାନଙ୍କୁ ଡିଜିଟାଲ୍ ବ୍ୟବସ୍ଥାର ସୁବିଧା ପହଞ୍ଚାଇବା ବିଷୟ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କ ପାଇଁ ଅନ୍ଲାଇନ୍ ମାଧ୍ୟମରେ ମାଲ ଯୋଗାଇବା ବିଷୟରେ ବିଚାର କରାଯାଉଛି ବ୍ୟାଙ୍କ୍ ଓ ଡିଜିଟାଲ୍ ପେମେଣ୍ଟ ସଂସ୍ଥାଗୁଡ଼ିକ ସହ ମିଳିତ ଉଦ୍ୟୋଗରେ ବୁଲାବିକାଳି ମାନଙ୍କ ପାଇଁ ଏକ ନୂଆ ପ୍ରକ୍ରିୟା ଆରମ୍ଭ କରାଯାଇଛି ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଯୋଜନା ଗୁଡ଼ିକ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସହରରେ ଗରିବ ଲୋକମାନଙ୍କୁ ଶସ୍ତାରେ ରହିବାର ସୁବିଧା ପ୍ରଦାନ କରିବା ଲାଗି ସରକାର ଏକ ନ୍ତ୍ରଆ ଯୋଜନା ଆରମ୍ଭ କରିଛନ୍ତି 'ଏକ ଦେଶ ଏକ ରେସନ୍କାର୍ଡ' ଯୋଜନା ମଧ୍ୟ ଦେଶର ଯେକୌଣସି ଭାଗରେ ଗରିବ ଲୋକମାନଙ୍କୁ ସେମାନଙ୍କର ରେସନ୍ ପାଇବାରେ ସାହାଯ୍ୟ କରୁଛି

ମଧ୍ୟପ୍ରଦେଶରୁ ସର୍ବାଧିକ ସଂଖ୍ୟକ ଆବେଦନ ଗ୍ରହଣ କରାଯାଇଥିବାର ଜଣାପଡ଼ିଛି ଏଚ୍ଏମ୍ ପିଏମ୍ ସ୍ୱନିଧି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପିଏମ୍ ସ୍ୱନିଧି ଯୋଜନା ଦେଶର ବୁଲାବିକାଳି ମାନଙ୍କୁ ଯଥେଷ୍ଟ ସହାୟତା କରୁଛି ବୋଲି କହିଛନ୍ତି ଏ ସଂକ୍ରାନ୍ତରେ କିଛି ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଦେଶର ବିକାଶ ସେତେବେଳେ ଯାଇ ସମ୍ଭବ ହେବ ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ଲାଭ ପହଞ୍ଚିବ

ମନ୍ତ୍ରଣାଳୟ କହିଛି ମାସେ ଭିତରେ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟାରେ ତିନିଗୁଣାରୁ ଅଧିକ ବୃଦ୍ଧି ଘଟିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲନାଡୁ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜରାତ ରହିଛି ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ତୁରନ୍ତ ତଥା ଫଳପ୍ରଦ ଚିକିତ୍ସା ଏବଂ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନଙ୍କର ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଗ୍ରହଣ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କୋବିଡ୍ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍ ରହିଛି

ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ପ୍ରରସ୍କାର ଦିଆଯାଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶୀ ପୋଖରିଆଲ୍ କହିଛନ୍ତି ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ମୌଳିକ ଭିଭିଭ୍ରମି ସ୍ଥାପନ କରିଥାନ୍ତି ସେ କହିଛନ୍ତି ଶିକ୍ଷକତା ହେଉଛି ସବୁଠୁ ସମ୍ମାନଜନକ ପେଷା ଓ ଏହି ପୁରସ୍କାର ଦେଶର କିଛି ଉଚ୍ଚକୋଟିର ଶିକ୍ଷକମାନଙ୍କର ଅତ୍କଳନୀୟ ଅବଦାନ ପାଇଁ ଦିଆଯାଇଛି

ସେ ମଧ୍ୟ 'ଇ ଗୋପାଲା' ଆପ୍ ର ଶୁଭାରମ୍ଭ କରିବାର କାର୍ଯ୍ୟସ୍ତଚୀ ରହିଛି ଏହି ଆପ୍କୁ କୃଷକମାନେ ସିଧାସଳଖ ବ୍ୟବହାର କରିପାରିବେ ଏହି ଅବସରରେ ବିହାରର ମସ୍ୟପାଳନ ଓ ପଶୁ ପାଳନ କ୍ଷେତ୍ରରେ ଆହୁରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ

ଜୟଶଙ୍କର ଏସ୍ସିଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ଶୀଖର ବୈଠକରେ ଯୋଗ ଦେବାକୁ ମସ୍କୋକୁ ଦୂଇ ଦିନ ଗସ୍ତରେ ଯାଇଛନ୍ତି ଏହି ଶୀଖର ବୈଠକରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନପ୍ରଦାନ ହେବ ବୈଦେଶିକ ମନ୍ତ୍ରୀ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନ୍ୟ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ତାଙ୍କର କଥାବାର୍ତ୍ତା ହେବା ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ତଥ୍ୟ ମିଳିନଥିଲେ ମଧ୍ୟ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ରୁଷ ଓ ଚୀନ୍ର ବୈଦେଶିକ ମନ୍ତ୍ରୀମାନେ ମସ୍କୋରେ ଏକ ଭୋଜି ସଭାରେ ଯୋଗଦେବାର କୁହାଯାଇଛି ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ୟି ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବା ବିଷୟ ଏହି ସାମ୍ଘାଦିକ ସମ୍ମିଳନୀରେ କୁହାଯଇଛି

ଏହି ବୈଠକରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସେକ୍ରେଟେରୀ ଜେନେରାଲ୍ ଫ୍ରାନ୍ସୁଆ ଡିଲାତ୍ରେ ଓ ଅଷ୍ଟ୍ରେଲିଆ ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ସଚିବ ଫ୍ରାନ୍ସେସ୍ ଆଡାମ୍ସନ୍ ସହ ଅଧ୍ୟକ୍ଷତା କରିଥିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି କଥାବାର୍ତ୍ତାର ମୁଖ୍ୟ ବିଷୟ ଥିଲା ତିନୋଟି ଯାକ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ମଜବୁତ କରିବା ଲକ୍ଷ୍ୟରେ ଏହି ବୈଠକ ଡକାଯାଇଥିଲା ପ୍ରତିବର୍ଷ ଏହି ବୈଠକ ଡକାଇବାକୁ ତିନୋଟି ଯାକ ଦେଶ ମଧ୍ୟରେ ସହମତି ସୃଷ୍ଟି ହୋଇଛି